ପିଏମ୍ ଭୋଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେ ଶୀଘ୍ର ସୟବ ଭୋଟର ତାଲିକାରେ ନିଜର ନାମ ଅନ୍ତର୍ଭୁକ୍ତ କରିବାକୁ ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି ଭୋଟର ପରିଚୟ ପତ୍ରକୁ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଦସ୍ତାବିଜ୍ ଭାବେ ବିବେଚନା କରିବାପାଇଁ ସେ ଲୋକମାନଙ୍କୁ କହିଛନ୍ତି

ଭୋଟର ତାଲିକାରେ ନିଜର ନାମ ଯାଞ୍ଚ୍ କରିବାକୁ ମଧ୍ୟ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ନିଜ ନିଜର ପରିବାର ସଦସ୍ୟ ଓ ବନ୍ଧୁ ତଥା ସହକର୍ମୀମାନଙ୍କୁ ଭୋଟ ଦେବାପାଇଁ ଉତ୍ସାହିତ କରିବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ସେମାନଙ୍କୁ ପ୍ରବର୍ତ୍ତାଇବା ଓ ଆବଶ୍ୟକସ୍ଥଳେ ମତଦାନ କରିବାପାଇଁ ବାଧ୍ୟ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି

ଯେଉଁ ଯୁବାମାନେ ଭୋଟର ତାଲିକାରେ ସାମିଲ୍ ହୋଇ ନାହାନ୍ତି ସେମାନେ ଶୀଘ୍ର ସେମାନଙ୍କର ନାମ ଏଥିରେ ଅନ୍ତର୍ଭୁକ୍ତ କରିବାପାଇଁ ସେ କହିଛନ୍ତି ପ୍ରଥମ ଥରପାଇଁ ଭୋଟର ତାଲିକାରେ ନାମ ସ୍ଥାନ ପାଇଥିବା ବ୍ୟକ୍ତିମାନଙ୍କପାଇଁ ଏହାକୁ ଏକ ଉତ୍ସବ ପାଳନ ଦୃଷ୍ଟିରେ ଦେଖିବାକୁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ନିବେଦନ କରିଛନ୍ତି ସେ କହିଛନ୍ତି ଏଭଳି ଏକ ବାତାବରଣ ସୃଷ୍ଟି କରାଯିବା ଉଚିତ ଯେପରି ଜଣେ ଲୋକ ମତଦାନ ନ କରିଲେ ସେ ଦ୍ୟୁଖ ଅନୁଭବ କରିବ ଶ୍ରୀ ମୋଦି କହିଛନ୍ତି ମତଦାନ ହେଉଛି ଦେଶର ବିକାଶରେ ଅବଦାନ କରିବା ସଦୃଶ ଯାହାଦ୍ୱାରା ଲୋକମାନେ ଦେଶର ସ୍ୱପ୍ନ ଏବଂ ଆଶା ଓ ଆକାଂକ୍ଷା ପ୍ରରଣରେ ଭାଗିଦାର ହୋଇପାରିବେ ଲୋକସଭା ନିର୍ବାଚନରେ ବହୁ ସଂଖ୍ୟାରେ ଲୋକମାନେ ମତଦାନ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି

ଏହା ସାମାଜିକ ସମାନତା ଆଣିବ ବୋଲି ସରକାର କହିଛନ୍ତି ଗତକାଲି ସୁପ୍ରିମ୍କୋର୍ଟରେ ଏକ ଆଫିଡାବିଟ୍ ଦାଖଲ କରି କେନ୍ଦ୍ର ସରକାର କହିଛନ୍ତି ସମାଜର ଗରିବ ଲୋକମାନଙ୍କୁ ସହାୟତା ପହଞ୍ଚାଇବାପାଇଁ ଏହି ସମ୍ଭିଧାନ ସଂଶୋଧନ ଆବଶ୍ୟକୀୟ ହୋଇପଡ଼ିଥିଲା ସେହି ଲୋକମାନେ କୌଣସି ସଂରକ୍ଷଣ ପାଉ ନ ଥିଲେ ସମ୍ଭିଧାନ ସଂଶୋଧନର ବୈଧତାକୁ ଚ୍ୟାଳେଞ୍ଜ୍ କରି ହୋଇଥିବା ଆବେଦନଗୁଡ଼ିକ ଉପରେ ଏହି ଆଫିଡେବିଟ୍ ଦାଖଲ କରାଯାଇଥିଲା

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି ଡିକିପି ପଦବୀ ପାଇଁ ଲୋକସେବା ଆୟୋଗର ସୁପାରିସ ଓ ଏଥିପାଇଁ ପ୍ୟାନେଲ୍ର ପ୍ରସ୍ତୁତି ସମ୍ପର୍ଷର୍ଣରପେ ଯୋଗ୍ୟତା ଭିତ୍ତିରେ କରାଯିବା ଉଚିତ ସୁପ୍ରିମ୍କୋର୍ଟ ଉତ୍ତର ପ୍ରଦେଶର ପୂର୍ବତନ ଡିକିପି ପ୍ରକାଶ ସିଂଙ୍କ ଆବେଦନ ଉପରେ ଏହି ରାୟ ଦେଇଛନ୍ତି

ବିଜେପି ଏଜିପି ଆସାମରେ ବିଜେପି ଓ ଆସାମ ଗଣ ପରିଷଦ ଏକାଠି ଲୋକସଭା ନିର୍ବାଚନ ଲଢ଼ିବାକୁ ସ୍ଥିର କରିଛନ୍ତି ଗତକାଲି ଗୌହାଟୀରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପଭି ନିଆଯାଇଛି ବରିଷ୍ଣ ବିଜେପି ନେତା ରାମମାଧବ ସେହି ବୈଠକରେ ଉପସ୍ଥିତ ଥିଲେ ସେ ଆସାମ ଅରୁଣାଚଳ ପ୍ରଦେଶ ମଣିପୁର ଓ ମେଘାଳୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା କରିଚ୍ଛନ୍ତି କେରଳ ଏଲ୍ଏସ୍ ପୋଲ୍ କେରଳରେ କଂଗ୍ରେସ ନେତୃତ୍ୱର ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଣ୍ଟ୍ ଓ ଭାରତୀୟ ଜନତା ପାର୍ଟି ସେମାନଙ୍କର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଚଳିତ ସପ୍ତାହ ସ୍ୱଦ୍ଧା ଘୋଷଣା କରିବାର ଆଶା କରାଯାଉଛି ଇସି କେକେ ମିଟିଂ ନିର୍ବାଚନ କମିଶନ୍ କହିଛି ଜନ୍ମୁ କାଶ୍କୀର ପରିସ୍ଥିତିକୁ ନିୟମିତ ଭାବେ ଯାଞ୍ଚ କରାଯାଇ ସେଠାରେ ବିଧାନସଭା ନିର୍ବାଚନ କରାଯିବା ସଂକ୍ରାନ୍ତରେ ଖୁବ୍ ଶୀଘ୍ର ନିଷ୍ପଭି ନିଆଯିବ କମିଶନ୍ କହିଛି ଏ ସଂକ୍ରାନ୍ତରେ ବିଭିନ୍ନ ପକ୍ଷରୁ ମତାମତ ନିଆଯାଉଛି

ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ପୂର୍ବତନ ସିଆର୍ପିଏଫ୍ ମହାନିର୍ଦ୍ଦେଶକ ଅମରଜିତ୍ ସିଂ ଗିଲ୍ ଉତ୍ତର ପ୍ରଦେଶର ପୂର୍ବତନ ନିର୍ବାଚନ ଅଫିସର ନୁର୍ ମହମ୍ମଦ ଓ ରାଜସ୍ଥାନର ପୂର୍ବତନ ନିର୍ବାଚନ ଅଫିସର ବିନୋଦ୍ ଜୁତ୍ସି ଖୁବ୍ ଶୀଘ୍ର ଜମ୍ମୁ କାଶ୍ମୀର ଗସ୍ତ କରିବେ ସେମାନେ ରାଜନୈତିକ ଦଳ ଜିଲ୍ଲା ଓ ରାଜ୍ୟସ୍ତରୀୟ କର୍ତ୍ତ୍ୱପକ୍ଷ ଓ ଅନ୍ୟମାନଙ୍କ ସହ କଥାବାର୍ତ୍ତା କରି ପରିସ୍ଥିତିର ସମୀକ୍ଷା କରିବେ ଗତକାଲିର ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କୁ ନିର୍ବାଚନ ପ୍ରସ୍ତୁତି ବିଷୟରେ ସ୍ଟଚନା ଦିଆଯାଇଥିଲା ଜେକେ ହାଇଡ୍ଆଉଟ୍ ଜନ୍ମୁ କାଶ୍ମୀରରେ ପୁଲିସ୍ ଓ ନିରାପତ୍ତା ବାହିନୀ ଯବାନମାନେ କୁଲ୍ଗାମ୍ ଜିଲ୍ଲାରେ ଥିବା ଏକ ସନ୍ତାସବାଦୀ ଆଡ୍ଜାସ୍ଥଳୀକୁ ନଷ୍ଟ କରିଦେଇଛନ୍ତି ସେଠାରୁ ବହୁ ପରିମାଣର ଅସ୍ତ୍ରଶାସ୍ତ ଉଦ୍ଧାର କରାଯାଇଛି ୟାରିପୋରାର ମହମ୍ମଦ ଆୟୁବ୍ ର୍ୟାଦର୍ ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି ନିରାପତ୍ତା ବାହିନୀ ସ୍ନୁତ୍ରରେ କୁହାଯାଇଛି ନିର୍ଦ୍ଦିଷ୍ଟ ସୂଚନା ପାଇ ପୁଲିସ୍ ଓ ଯବାନମାନଙ୍କର ଏକ ମିଳିତ ଦଳ ଖୋଜାଖୋଜି ଆରମ୍ଭ କରିଥିଲେ ସେହି ସ୍ଥାନରୁ ଗ୍ରେନେଡ୍ ଗୁଳିଗୋଳା ଓ ଅସ୍ତ୍ରଶସ୍ତ ଜବତ୍ କରାଯାଇଥିଲା ୟୁଏନ୍ ମସୁଦ୍ ଅଜ୍ହର୍ ଆମେରିକା କହିଛି ପାକିସ୍ତାନଭିତ୍ତିକ ଜେସେ ମହମ୍ମଦ ମୁଖ୍ୟ ମସୁଦ୍ ଅଜ୍ହର୍ ଆନ୍ତର୍ଜାତିକ ସନ୍ତାସବାଦୀ ଘୋଷିତ ହେବା ଶ୍ରେଣୀରେ ଆସୁଛି ୱାଶିଂଟନ୍ରେ ଏକ ସାମ୍ବାଦିକ ସମ୍ମିଳନୀରେ ଆମେରିକା ବୈଦେଶିକ ବିଭାଗ ଉପମୁଖପାତ୍ର ରବର୍ଟ ପାଲାଡିନୋ କହିଛନ୍ତି ଚୀନ୍ଦ୍ୱାରା ଏହାକୁ କରାଯାଇଥିବା ବିରୋଧ ଆଞ୍ଚଳିକ ସ୍ଥିରତା ଓ ଶାନ୍ତି ସ୍ଥାପନରେ ପ୍ରତିବନ୍ଧକ ସୃଷ୍ଟି କରୁଛି ସେ କହିଛନ୍ତି ସନ୍ତାସବାଦର ଦମନ ପାଇଁ ଭାରତ ଓ ଆମେରିକା ଏକାଠି ମିଶି କାର୍ଯ୍ୟ କରୁଛନ୍ତି ଓ ଏହା ଜାତିସଂଘ ଅଧୀନରେ ହେଉଛି ସେ କହିଛନ୍ତି ଜୈସେ ମହମ୍ମଦ ଓ ଏହାର ପ୍ରତିଷ୍ଠାତା ଉପରେ ସେମାନଙ୍କର ମତାମତ ସର୍ବବିଦିତ ଅକ୍ହର୍କୁ ଆନ୍ତର୍ଜାତିକ ସନ୍ତାସବାଦୀଭାବେ ତାଲିକାଭୁକ୍ତ କରିବାପାଇଁ କାତିସଂଘ ନିରାପତ୍ତା ପରିଷଦଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍କଭି ନିଆଯିବା ପୂର୍ବରୁ ଶ୍ରୀ ପାଲାଡିନୋ ଏହି ମନ୍ତବ୍ୟ ଦେଇଛନ୍ତି ଅଜ୍ହର୍କୁ ଆନ୍ତର୍ଜାତିକ ସନ୍ତାସବାଦୀ ଘୋଷଣା କରାଯିବା ଉପରେ ଆପତ୍ତି ଉଠାଇବାପାଇଁ ଆକି ହେଉଛି ଶେଷ ତାରିଖ

ଏହା ପୂର୍ବରୁ ଜୈସେ ମହମ୍ମଦ ପୁଲ୍ୱାମା ସନ୍ତାସବାଦୀ ଆକ୍ରମଣ ପାଇଁ ନିଜକୁ ଦାୟି କରିଥିଲା

ସର୍ବସମ୍ମତିକ୍ରମେ କମିଟିଦ୍ୱାରା ଏହି ନିଷ୍କଭି ନିଆଯାଇଛି ଏବେ ସମସ୍ତଙ୍କ ନଜର ଚୀନ୍ ଉପରେ ନିବଦ୍ଧ ହୋଇଛି ପ୍ରର୍ବରୁ ଚୀନ୍ ମସୁଦ୍ ଅକ୍ହର୍କୁ ଆନ୍ତର୍ଜାତିକ ସନ୍ତସବାଦୀ ଘୋଷଣା କରିବାପାଇଁ ଭାରତର ଉଦ୍ୟମରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା ଅଲ୍କଏଦା କଟକଣା କମିଟି ତାଲିକାଭ୍ତକ୍ତ ନିୟମ ଅନ୍ତସାରେ ଆପତ୍ତି ଉଠା ନ ଯିବା ସମୟ ଭିତରେ ଯଦି କୌଣସି ଆପତ୍ତି କରାଯାଇ ନାହିଁ ତାହାହେଲେ ମସୁଦ୍ ଅକ୍ହର୍ ଆନ୍ତର୍ଜାତିକ ସନ୍ତାସବାଦୀ ଘୋଷିତ ହେବ ଓ ଏହି ପ୍ରସ୍ତାବ ଗୃହୀତ ହେବାର ବିବେଚିତ ହେବ ଏହାପରେ ଜାତିସଂଘ ନିରାପତ୍ତା ପରିଷଦ ଅଜ୍ହର୍ର ସମ୍ପତ୍ତି ଅଚଳ କରିପାରିବ ଗସ୍ତ ଉପରେ କଟକଣା ଲଗାଇପାରିବ ଓ ଅସ୍ତ୍ରଶସ୍ତ କଟକଣା ଲଗାଇପାରିବ

ରବିବାର ଦିନ ଏଡିସ୍ ଆବାବାଠାରେ ଇଥିଓପିଆ ଏୟାର୍ଲାଇନ୍ସ୍ର ଏକ ବିମାନ ଦୂର୍ଘଟଣା ପରେ ଏହି ନିଷ୍ପଭି ନିଆଯାଇଛି

ବେସାମରିକ ବିମାନ ଚଳାଚଳ ମନ୍ତ୍ରଶାଳୟ କହିଛି ଆବଶ୍ୟକୀୟ ସଂଶୋଧନ ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ପର୍ଯ୍ୟନ୍ତ ବିମାନର ଚଳାଚଳକୁ ବନ୍ଦ୍ ରଖାଯିବ ମନ୍ତ୍ରଣାଳୟ କହିଛି ଯାତ୍ରୀମାନଙ୍କର ସ୍ରରକ୍ଷାକ୍ ଏହା ପ୍ରାଧାନ୍ୟ ଦେଇଆସ୍ରଛି

ସାଫ୍ ଗତଥରର ଚାମ୍ପିୟନ୍ ଭାରତ ପଞ୍ଚମ ଦକ୍ଷିଣ ଏସୀୟ ଫ୍ଟ୍ବଲ୍ ଫେଡେରେସନ୍ ମହିଳା ଚାମ୍ପିୟନ୍ସିପ୍ରେ ଆଜି ମାଳଦ୍ୱୀପ ବିପକ୍ଷରେ ଖେଳିବ

କ୍ରିକେଟ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଦିଲ୍ଲୀର ଫିରୋଜ୍ ଶହା କୋଟ୍ଲା ଷ୍ଟାଡିୟମ୍ରେ ପଞ୍ଚମ ତଥା ଚୃଡ଼ାନ୍ତ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଅଳ୍ପ ସମୟ ପୂର୍ବେ ଆରମ୍ଭ ହୋଇଛି ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ତରରେ ଅଛନ୍ତି